ଏହାଛଡ଼ା ସେ ଏହି ଦୁର୍ଘଟଶାରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଆକି ରାଜ୍ୟପାଳ ଗଶେଶି ଲାଲ୍ କଟକ ବଡ଼ମେଡ଼ିକାଲ ଗସ୍ତ କରି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି

ବିଧାୟକ ଦିଲ୍ବୀପ ରାୟଙ୍କ ଏକ ପ୍ରଶ୍ୱର ଉତ୍ତରେ ଜଳସମ୍ମଦ ମନ୍ତୀ ନିରଞ୍ଚନ ପୂଜାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଉତ୍ତରର୍ ଏହି ତଥ୍ୟ ମିଳିଛି

ଶ୍ରୀ ପ୍ରଜାରୀ କହିଛନ୍ତି ବର୍ଭମାନ ମହାନଦୀର କଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ଧରେ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ଲାଗି ଟ୍ରିବୁନାଲ୍ ଗଠନ କରାଯାଇଛି

ପୌଷ୍ୟ ସନ୍ତାନ ସଚେତନତା ସପ୍ତାହ ଅବସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

'ମିଲାଦ୍ ଉନ୍ ନବୀ' ଅବସରରେ ରାକ୍ୟପାଳ ଗଣେଶି ଲାଲ ରାକ୍ୟର ମୁସଲମାନ ଭାଇଭଉଣୀମାନଙ୍କୁ ହାର୍ଦିକ ଶୁଭେଛା ଜଣାଇଚନ୍ତି

ଆକି ବ୍ରହ୍କପୁରଠାରେ ଇଦ୍ ମିଲାଦୁନ୍ ନବୀ ପାଳନ ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି ମହମ୍ମଦଙ୍କ ବାଣୀ ଅନୁସରଣ କରି ଜୀବନଧାରାରେ ଆପଣାଇଲେ ପ୍ରତ୍ୟେକ ବ୍ୟକ୍ତି ଜୀବନର ପ୍ରର୍ଷତା ହାସଲ କରିପାରିବେ

ସକାଳୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ

ଝୁଲାପୋଲରେ ବ୍ୟାରିକେଡ୍ ବ୍ୟବସ୍କା କରାଯାଇଛି

ଶ୍ରୀକୀଉଙ୍କର ଏହି ଆକର୍ଷଣୀୟ ଆଡକିଆ ବେଶ ଦର୍ଶନ କରିବା ଲାଗି ବଡ଼ଦେଉଳ ପରିସରରେ ହଜାର ହଜାର ସଂଖ୍ୟକ ହବିଷ୍ୟାଳିମାନଙ୍କର ସମାଗମ ହୋଇଛି

ଏହି ସ୍ଚନା ଦେଇଛନ୍ତି